ଆଧ୍ୟାତ୍କିକତା ପାଇଁ ଓଡ଼ିଶାର ସ୍ୱତନ୍ତ ପରିଚୟ ରହିଛି ଏଭଳି ଏକ ସମାରୋହରେ ଯୋଗ ଦେଇ ମୁଁ ଗର୍ବିତ ମୁଁ କବି ନୁହେଁ ମାତ୍ର ମୋ ହୃଦୟରେ କବିତା ରହିଛି

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି ଶ୍ରୀ ପ୍ରଧାନ ଦେଶର ବିଭିନ୍ଦ ପର୍ଯ୍ୟଟନସ୍ଚଳୀ ବୁଲି ଦେଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି

ଦିନେ ଯେଉଁ ଗ୍ରାମାଞଳର ଲୋକମାନେ ଅନ୍ଧାର ରହି ବିପଦପୂର୍ଷ ଭାବେ ଜୀବନ ଅତିବାହିତ କରୁଥିଲେ ଡିବିରି ଜାଳି ରହୁଥିଲେ ଏବେ ସେଠାରେ ଆଲୋକ ମିଳୁଛି ପୂର୍ବଭଳି ଡରଭୟ ନାହି ହିତାଧିକାରୀଙ୍କ ଜୀବନଧାରଣ ମାନରେ ପରିବର୍ଉନ ଆସିପାରିଛି

ଏହି ଯୋଜନାରେ ହିତାଧିକାରୀମାନଙ୍କୁ ସଂପୂର୍ଶ୍ଣ ମାଗଣାରେ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଇଛି ସାହା ହେଉଥିଲା

ତେବେ ସୌଭାଗ୍ୟ ବିଦ୍ୟୁତ୍ ସଂଯୋଗ ପାଇବା ପରେ ଅବସ୍ସାରେ ପରିବର୍ତ୍ତନ ଆସିଛି

ତେବେ ଅନ୍ୟ ହିତାଧକାରୀମାନଙ୍କ ପରି ଏମାନଙ୍କୁ ବିଦ୍ୟତ୍ ଦେୟ ଦେବାକୁ ପଡୁଛି

ମହାଷ୍ଟମୀ ମହାମାୟୀ କଗତଜନନୀ ମା' ଦୁର୍ଗାଙ୍କର ଆଜି ହେଉଛି ମହାଷ୍ଟମୀ ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ ପୂଜାମାନ ଅନୁଷିତ ହେଉଛି

ପ୍ରସିଦ୍ଧ କଟକ ସହରର ବିଭିନ୍ନ ପୂକାମଣ୍ଡପରେ ମାଙ୍କର ସୁନା ଚାଦି ଆଭ୍ଷଣ ସହ ମେଢ଼ ବେଶ୍ ମନୋରମ ହୋଇଛି ସହରର ବିଭିନ୍ନ ପୂଜାମଶ୍ତପଗୁଡ଼ିକରେ ଶଙ୍ଖ ହୁଳହୁଳି ଓ ଘଣ୍ଣବାଦ୍ୟରେ ପ୍ରକମ୍ମିତ ହେଉଛି

ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଙଳ ମନାସି ଭଉଣୀମାନେ ଦେବୀ ଦୂର୍ଗାଙ୍କ ପାଖରେ ବ୍ରତ ରଖ ନିଶାପୂଜା କରିଛନ୍ତି

ସେଠାରେ ଜଳସ୍ରୋତ ଅଧିକ ପ୍ରଖର ଥିବାରୁ ଯୁବତୀମାନଙ୍କ ଗୋଡ଼ ଖସିଯାଇଥିଲା ଫଳରେ ସେମାନେ ଭାସିଯାଇଥିଲେ